ରାଜ୍ୟସଭା ଗୁରୁବାରଠାରୁ ବସିବ

ରାଜ୍ୟସଭାର ଅଧିବେଶନ ଆସନ୍ତା ଗୁରୁବାରଠାରୁ ଆରମ୍ଭ ହେବ

ଯେହେତ୍ର ଏହା ନୃତନ ଲୋକସଭାର ପ୍ରଥମ ଅଧିବେଶନ ନୃତନ ସାଂସଦମାନଙ୍କର ଶପଥ ଗ୍ରହଣ ଲୋକସଭା ବାଚସ୍କତି ନିର୍ବାଚନ ଏବଂ ରାଷ୍ଟ୍ରପତିଙ୍କ ଅଭିଭାଷଣ ଉପରେ ଧନ୍ୟବାଦ ମୁଖ୍ୟ ପ୍ରସଙ୍ଗ ରହିବ

ବ୍ରଧବାର ବାଚସ୍କତି ନିର୍ବାଚନ ହେବାକୁ ଥିବାବେଳେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଗ୍ରର୍ବାର ସଂସଦର ଉଭୟ ଗ୍ରହର ମିଳିତ ଅଧିବେଶନକୁ ସମ୍ଘୋଧନ କରିବେ

ପିଏମ୍ ଏନ୍ଡିଏ ମିଟ୍ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି ତାଙ୍କ ସରକାର ଜନକଲ୍ୟାଣକାରୀ ଶାସନ ପ୍ରଦାନକୁ ଅଗ୍ରାଧିକାର ଦେବ ଏବଂ 'ସବ୍ କା ସାଥ୍ ସବ୍ କା ବିକାଶ ଓ ସବ୍ କା ବିଶ୍ୱାସ' ଆଧାରରେ ଆଇନ୍ ପ୍ରଣୟନ କରାଯାଇ ଲୋକଙ୍କ ଆଶା ଆକାଂକ୍ଷା ପ୍ରରଣ କରାଯିବ

ନିର୍ବାଚନରେ ଲୋକେ ଏନ୍ଡିଏ ଉପରେ ଯେଉଁ ବିପୁଳ ଆସ୍ଥା ପ୍ରକଟ କରିଛନ୍ତି ତାହାର ପଟାନ୍ତର ନାହିଁ ତେଣୁ ଏହାକୁ ଦୂଷ୍ଟିରେ ରଖି ସରକାର ନିକର ଦାୟିତ୍ୱ ନିର୍ବାହ କରିବାକୁ ତତ୍ପର ଗତକାଲି ଏନ୍ଡିଏର ବୈଠକରେ ବିକେପି ସହ ଏହାର ସବୁ ସହଯୋଗୀ ଦଳର ନେତାମାନେ ଦିଲ୍ଲୀରେ ଏକାଠି ହୋଇ ଆକ୍ଟିଠାରୁ ଆରମ୍ଭ ହେଉଥିବା ସଂସଦର ବଜେଟ୍ ଅଧିବେଶନ ସମ୍ପର୍କରେ ରଣନୀତି ପ୍ରସ୍ତୁତ କରିଥିଲେ ଏହା ପୂର୍ବରୁ ବିକେପି ସଂସଦୀୟ ଦଳର କାର୍ଯ୍ୟନିର୍ବାହୀ କମିଟି ବୈଠକ ମଧ୍ୟ ବସିଥିଲା ଓ ଏଥିରେ ପାର୍ଲାମେଣ୍ଟ ଅଧିବେଶନ ସମ୍ପର୍କରେ ଦଳର ରଣନୀତି ଚଡ଼ାନ୍ତ ହୋଇଥିଲା ଗୋଭ୍ଟ୍ ଅଲ୍ ପାର୍ଟି ମିଟିଂ ଲୋକସଭା ଓ ରାଜ୍ୟସଭାରେ ଥିବା ବିଭିନ୍ନ ରାଜନୈତିକ ଦଳର ନେତାମାନଙ୍କୁ ଗତକାଲି ଉଦ୍ବୋଧନ ଦେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସଂସଦର ଅଧିବେଶନ ସୁରୁଖୁରୁରେ ଚଳାଇବାକୁ ନିବେଦନ କରିଛନ୍ତି ସେ କହିଛନ୍ତି ରାଜନୈତିକ ଦଳମାନେ ଯେଉଁସବୁ ଗୁରୁତ୍ୱପୂର୍ଣ୍ଣ କାତୀୟ ପ୍ରସଙ୍ଗ ଉତ୍ଥାପନ କରିବେ ତାହାକୁ ଆଲୋଚନା କରିବା ଓ ଏହା ଉପରେ ମତାମତ ଉପସ୍ଥାପନ କରିବାକୁ ସରକାର ରାଜି ସବୁ ଦଳ ରାଜନୈତିକ ବିଚାରରୁ ଉର୍ଦ୍ଧ୍ୱରେ ରହି ଦେଶର ପ୍ରଗତି ଦିଗରେ କାର୍ଯ୍ୟ କରିବାକୁ ପ୍ରଧାନମନ୍ତ୍ରୀ ଆହ୍ୱାନ କରିଚ୍ଛନ୍ତି ମହା ସେସନ ମହାରାଷ୍ଟ୍ର ବିଧାନସଭାର ତିନି ସପ୍ତାହବ୍ୟାପୀ ମୌସ୍ରମୀ ଅଧିବେଶନ ଆକ୍ଟିଠାର୍ତ ଆରମ୍ଭ ହେଉଛି ଏହି ସମୟରେ ବଜେଟ୍ ଉପସ୍ଥାପନ କରାଯିବ ବୋଲି ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡ଼ନାବିସ୍ ସାମ୍ବାଦିକମାନଙ୍କୁ କହିଛନ୍ତି

ତେବେ ଜରୁରୀ ଓ କାଜୁଆଲ୍ଟି ସେବା ଚାଲୁ ରଖିବାକୁ ଆଇଏମ୍ଏ ନିଷ୍ପଭି ନେଇଛି ଚିକିହକମାନଙ୍କର ସର୍ବୋଚ୍ଚ କାତୀୟ ସଂଘ ଆଇଏମ୍ଏ କହିଛି ଚିକିହକମାନଙ୍କର ସ୍ୱରକ୍ଷା ପାଇଁ କେନ୍ଦ୍ରୀୟ ସ୍ତରରେ ଆଇନ ପ୍ରବର୍ତ୍ତନର ଆବଶ୍ୟକତା ରହିଛି ଓ ଏହା ଶୀଘ୍ର କରାଯାଉ ଅପର ପକ୍ଷରେ ପଶ୍ଚିମବଙ୍ଗରେ ଚିକିତ୍ସକ ଧର୍ମଘଟ ଅବ୍ୟାହତ ରହିଛି ଆନ୍ଦୋଳନରତ ଡାକ୍ତରମାନେ ଆଜି ମ୍ରଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ଭେଟି ଆଲୋଚନା କରିବେ କୋଲ୍କତାସ୍ଥିତ ସଚିବାଳୟ ନିକଟ ଏକ ଅଡିଟୋରିୟମ୍ରେ ଏହି ବୈଠକ ଅନୁଷ୍ଠିତ ହେବ ଗଣମାଧ୍ୟମର ଉପସ୍ଥିତିରେ ଆଲୋଚନା କରିବାକୁ ଆନ୍ଦୋଳରତ ଡାକ୍ତରମାନେ ଦାବି କରୁଛନ୍ତି

ଏନ୍ଆଇଏ ଜେକେ ଜାତୀୟ ତଦନ୍ତକାରୀ ସଂସ୍ଥା ଏନ୍ଆଇଏ ଅଭିଯୋଗ କରିଛି ବିଚ୍ଛିନ୍ନତାବାଦୀ ଓ ଆତଙ୍କବାଦୀଙ୍କୁ ଅର୍ଥଯୋଗାଣ ସଂକ୍ରାନ୍ତରେ ଏହା ଯେଉଁ ତଦନ୍ତ କରୁଥିଲା ସେଥିରୁ କିଛି ଠୋସ୍ ପ୍ରମାଣ ମିଳିଛି କିଛି ବିଚ୍ଛିନ୍ନତାବାଦୀ ନେତା ଏହି ବିଦେଶୀ ପାଖି ସଂଗ୍ରହ କରି ନିଜର ବ୍ୟକ୍ତିଗତ ସ୍ୱାର୍ଥସାଧନରେ ଲଗାଉଥିଲେ ହୁରିୟତ୍ କନ୍ଫରେନ୍ସ ଭଳି କାଶ୍କୀରର ବିଭିନ୍ନ ସଙ୍ଗଠନର ନେତାମାନଙ୍କୁ ପଚରା ଉଚରା କରିବା ପରେ ଏନ୍ଆଇଏକୁ ଏହି ତଥ୍ୟ ମିଳିଛି ଏନ୍ଆଇଏ କହିଛି କାଶ୍ମୀରରେ ବିଚ୍ଛିନ୍ନତାବାଦୀ କାର୍ଯ୍ୟକଳାପ ଓ ଅଶାନ୍ତି ସୃଷ୍ଟି କରିବାପାଇଁ ପାାକିସ୍ତାନରୁ ଅର୍ଥ ସଂଗ୍ରହ କରିବା କଥା ହୁରିୟାତ୍ ସହ ଅନ୍ୟାନ୍ୟ କେତେକ ସଙ୍ଗଠନ ସ୍ୱୀକାର କରିଛନ୍ତି ଦୁ ଃଖତ୍ରାଣ ଇ ମିଲାତ୍ ସଙ୍ଗଠନର ନେତା ଆସିୟା ଅନ୍ଦ୍ରାବିଙ୍କୁ ପଚରା ଉଚରାବେଳେ ଜଣାପଡ଼ିଥିଲା ଯେ ସେ ବିଦେଶରୁ ପାଇଥିବା ଏଭଳି ଟଙ୍କାକୁ ତାଙ୍କ ପୁଅକୁ ବିଦେଶରେ ପଡ଼ାଇବାପାଇଁ ଖର୍ଚ୍ଚ କରୁଥିଲେ ସେହିଭଳି ସବିର ଶାହାଙ୍କୁ ମଧ୍ୟ ପଚରା ଉଚରାବେଳେ ସେ ଏହି ଅର୍ଥ ସଂଗ୍ରହ କଥା ସ୍ୱୀକାର କରିଛନ୍ତି ଏବଂ ତାଙ୍କ ଆକାଉଣ୍ଟ୍କୁ ପଇସା ଆସୁଥିବା ଜଣାପଡ଼ିଛି ଏହି ମାମଲାରେ ହୂରିୟାତ୍ କନ୍ଫରେନ୍ସ ଜମାତ୍ ଉଦ୍ ଦୱା ଦୁଃଖତ୍ରାଣ ଇ ମିଲାତ୍ ଲସ୍କର୍ ଇ ତୟିବା ଏବଂ ହିଜିବୁଲ୍ ମୁଜାହିଦ୍ଦିନ୍ ଭଳି ସଙ୍ଗଠନର ନେତାମାନଙ୍କ ବିରୋଧରେ ମାମଲା ଦରଜ ହୋଇଛି ଜେକେ ସିଜ୍ଫାୟାର୍ ଜନ୍ମୁ କାଶ୍ମୀରର ପୁଞ୍ଚ୍ ସୀମାରେ ପାକିସ୍ତାନୀ ସୈନ୍ୟଙ୍କ ଅତର୍କିତ ଗୁଳିଗୋଳା ମାଡ଼ରେ କଣେ ଝିଅ ସହିତ ଦୁଇ ଜଣ ଆହତ ହୋଇଛନ୍ତି ଶାହାପୁର ସେକ୍ଟରରେ ଏହି ଅସ୍ତ୍ରବିରତି ଘଟଣା ଘଟିଛି ଭାରତୀୟ ଯବାନମାନେ ଏହାର ମଧ୍ୟ ପାଲଟା ଜବାବ ଦେଉଛନ୍ତି ଆଇଏମ୍ଡି ମନ୍ସୁନ୍ ସାମୁଦ୍ରିକ ବାତ୍ୟା 'ବାୟୁ' ଦୁର୍ବଳ ହୋଇ ପଡ଼ିବା ପରେ ଦକ୍ଷିଣ ପଣ୍ଢିମ ମୌସୁମୀ ବାୟୁ ପ୍ରବାହର ସ୍ଥିତିରେ ଉନ୍ନତି ଦେଖାଦେଇଛି

ତେବେ ଏହା ଦୁର୍ବଳ ରହିବାରୁ ବିଶେଷ ଅଗ୍ରଗତି କରିପାରି ନ ଥିଲା ଆରବ ସାଗରରେ ସୃଷ୍ଟି ହୋଇଥିବା ବାତ୍ୟା 'ବାୟୁ'ର ପ୍ରଭାବରୁ ଏହାର ଗତି ବ୍ୟାହତ ହୋଇଥିଲା

ପାଣିପାଗ ବିଭାଗ ସ୍ୱତ୍ରରୁ ପ୍ରକାଶ ଏହି ସାମୁଦ୍ରିକ ବାତ୍ୟା ଦୁର୍ବଳ ହେବାକୁ ଆରମ୍ଭ କରିଛି ଏହାସତ୍ତ୍ୱେ ଆଜି ମଧ୍ୟରାତ୍ରି ସୁଦ୍ଧା ଏହା ଉତ୍ତର ଗୁଜରାଟ୍ ଉପକୃଳ ଅତିକ୍ରମ କରିବ ଏହାର ପ୍ରଭାବରେ ଉତ୍ତର ଗୁଜରାଟ୍ ସୌରାଷ୍ଟ୍ର ଏବଂ କଚ୍ଚ ଅଞ୍ଚଳରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି

ସମ୍ପୁକ୍ତ ରାଷ୍ଟ୍ରମାନେ ଏହି ପ୍ରସଙ୍ଗରେ ସ୍ୱେଚ୍ଛାକୂତ ଭାବେ ପଦକ୍ଷେପ ଗ୍ରହଣ କରିବାକୁ ବୈଠକରେ ନିଷ୍କଭି ନେଇଛନ୍ତି

ଏଥିରେ ପ୍ଲାଷ୍ଟିକ୍ ପ୍ରଦୁଷଣ ପ୍ରସଙ୍ଗ ଉତ୍ଥାପିତ ହୋଇଥିଲା

ଏହି ପ୍ରସଙ୍ଗ ଉପରେ ଉପରେ ସଦସ୍ୟ ରାଷ୍ଟ୍ରମାନେ ଆଲୋଚନା କରି ପଦକ୍ଷେପ ନେବାକ୍ ରାଜି ହୋଇଛନ୍ତି

ଗ୍ରୀଡ଼୍ରେ ତ୍ରଟି ଯୋଗୁଁ ଏହି ଅବସ୍ଥା ସୂଷ୍ଟି ହୋଇଛି ଏହାକୁ ସୁଧାରିବାପାଇଁ ଦୁଇ ଦେଶର ଇଞ୍ଜିନିୟର୍ ଓ କର୍ମଚାରୀମାନେ ଉଦ୍ୟମ ଜାରି ରଖିଛନ୍ତି ଆର୍ଜେଣ୍ଟିନାର ବିଜ୍ଜୁଳି ସରବରାହ ବ୍ୟବସ୍ଥା ବିଶେଷ ଭଲ ନୁହେଁ ତେଣୁ ଏଭଳି ବିଜୁଳି ବିଭ୍ରାଟ ହେଉଛି ବୋଲି କ୍ରହାଯାଉଛି

ଚଳିତ ବର୍ଷ ଝାଡ଼ଖଣ୍ଡ ରାଜଧାନୀ ରାଞ୍ଚରେ ମୁଖ୍ୟ ଉତ୍ସବ ଆୟୋଜିତ ହେବ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହାର ନେତୃତ୍ୱ ନେବେ

ବିଭିନ୍ନ ଯୋଗ ଅନୁଷ୍ଠାନର ମୁଖ୍ୟ ଯୋଗଗ୍ରର୍ତ ଓ ଯୋଗ ବିଶାରଦମାନେ ମଧ୍ୟ ଏଥିରେ ଯୋଗ ଦେବେ ଏହି ଅବସରରେ ଯୋଗ କ୍ଷେତ୍ରରେ ଉଲ୍ଲ୍ଖେନୀୟ ଅବଦାନ ପାଇଁ ବ୍ୟକ୍ତିବିଶେଷଙ୍କୁ ପ୍ରଧାନମନ୍ତ୍ରୀ ଯୋଗ ପ୍ରରସ୍କାର ପ୍ରଦାନ କରିବେ ଆୟୁଷ୍ ମନ୍ତ୍ରଣାଳୟ ଚଳିତ ବର୍ଷ ପାଇଁ ଦୁଇ ଶହ ବ୍ୟକ୍ତିଙ୍କୁ ଏଥିପାଇଁ ମନୋନୀତ କରିଛି ଦିଲ୍ଲୀର ରାଜପଥ୍ରେ ମନ୍ତ୍ରଣାଳୟ ଯୋଗ ଦିବସ ପାଳନ କରିବ ପରିବେଶ ସ୍କରକ୍ଷାକୁ ଆୟୁଷ୍ ମନ୍ତଶାଳୟ ଚଳିତବର୍ଷ ଗୁରୁତ୍ୱ ଦେଉଛି

ତେବେ ପାକିସ୍ତାନ ଲକ୍ଷ୍ୟଠାରୁ ଯଥେଷ୍ଟ ଦୂରରେ ରହିଯାଇଥିଲା

ଶତକୀୟ ଇନିଙ୍ଗ୍ସ୍ ପାଇଁ ରୋହିତ ଶର୍ମା ମ୍ୟାନ୍ ଅଫ୍ ଦି ମ୍ୟାଚ୍ ଘୋଷିତ ହୋଇଥିଲେ

ଆଜି ଟୌନ୍ଟନ୍ଠାରେ ବାଂଲାଦେଶ ଓ ୱେଷ୍ଟଇଣ୍ଡିଜ୍ ମଧ୍ୟରେ ଏକ ମ୍ୟାଚ୍ ଖେଳାଯିବ ଆର୍ଚେରୀ ନେଦରଲ୍ୟାଣ୍ଡସ୍ର ଡେନ୍ ବସ୍ଠାରେ ଅନୁଷ୍ଠିତ ବିଶ୍ୱ ତୀରନ୍ଦାଜ ପ୍ରତିଯୋଗିତାରେ ଭାରତର ପୁରୁଷ ତୀରନ୍ଦାଜ ଦଳ ରୌପ୍ୟ ପଦକ ହାସଲ କରିଛନ୍ତି

ଭାରତ ଗୋଟିଏ ରୌପ୍ୟ ଏବଂ ମହିଳା ଦଳଗତ ଓ ବ୍ୟକ୍ତିଗତ ପ୍ରତିଯୋଗିତାରେ ଦୂଇଟି ବ୍ରୋଞ୍ ପଦକ ହାସଲ କରିଛି